ପିଏମ୍ ଏଜୁକେଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କେନ୍ଦ୍ର ବଜେଟରେ ଶିକ୍ଷା କ୍ଷେତ୍ର ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି ଦେଶର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣି ଅଧିକରୁ ଅଧିକ ବିଦ୍ୟାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ଉପରେ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି ସେ କହିଛନ୍ତି ଦେଶର ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ର ପରେ ଶିକ୍ଷାକ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ଏଥିରେ ଦକ୍ଷତା ବୃଦ୍ଧି ଗବେଷଣା ଓ ନୂଆ ନୂଆ ପଦ୍ଧତିର ଉଦ୍ଭାବନ ପାଇଁ ଅନେକ ପ୍ରସ୍ତାବ ରହିଛି ବଜେଟରେ ଶିକ୍ଷାକ୍ଷେତ୍ର ସମ୍ପନ୍ଧୀୟ ଏକ ୱେବ୍ନାରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଆତ୍ମନିର୍ଭର ଭାରତର ଗଠନ ପାଇଁ ପ୍ରଥମେ ଦେଶର ଯୁବସମାଜର ମନୋବଳକୁ ମଜବୁତ କରିବାକୁ ହେବ ଏହା ଦ୍ୱାରା ଦେଶର ଶିକ୍ଷା ବ୍ୟବସ୍ଥାରେ ଉନ୍ତି ଆସିବା ସହ ସେମାନଙ୍କର ଦକ୍ଷତା ଓ ଜ୍ଞାନ ବୃଦ୍ଧି ପାଇବ ଏହି ମୌଳିକ ନୀତି ଉପରେ ନୂଆ ଜାତୀୟ ଶିକ୍ଷାନୀତି ପର୍ଯ୍ୟବେସିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଗବେଷଣା ଓ ଜ୍ଞାନକୁ ସୀମିତ ରଖାଯାଇ ପାରିବ ନାହିଁ ସେ ଦୃଷ୍ଟିରୁ ସରକାର କୃଷି ମହାକାଶ ଓ ପରମାଣୁ ଶକ୍ତି ଭଳି କ୍ଷେତ୍ରଗୁଡ଼ିକ ମଧ୍ୟକ୍ ଯୁବକମାନଙ୍କୁ ଆକୃଷ୍ଟ କରାଉଛନ୍ତି ନ୍ତ୍ରଆ ଶିକ୍ଷାନୀତିରେ ଭାରତୀୟ ଭାଷାଗୁଡ଼ିକର ବ୍ୟବହାର ପ୍ରତି ଗୁରୁତ୍ୱ ଦିଆଯାଇଥିବାର ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି

ସରକାର ପରିବହନ ଖର୍ଚ୍ଚ କମ୍ କରିବା ଓ ଯୋଗାଣ ଶୃଙ୍ଖଳ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛନ୍ତି ମନ୍ତ୍ରୀ କହିଛନ୍ତି ସଡ଼କ ରେଳ ଓ ଜଳପଥ ଗୁଡ଼ିକର ସମନ୍ୱୟ ଭାରତକୁ ଏକ ଦେଶ ଏକ ବଜାର ଏକ ଯୋଗାଣ ରାଷ୍ଟ୍ରରେ ପରିଣତ କରିବ ଶ୍ରୀ ଗୋଏଲ କହିଛନ୍ତି ଉନ୍ନତି ଆଣିବା ସୃଷ୍ଟି କରିବା ଓ ଉସର୍ଗ କରିବା ହେଉଛି ଭିଭିଭ୍ରମି କ୍ଷେତ୍ର ପାଇଁ ସରକାରଙ୍କ ତିନୋଟି ମନ୍ତ୍ର

ସରକାର ଅନେକ ସ୍କାର୍ଟ୍ ସହର ଓ ଶିଳ୍ପ ପାର୍କ ସ୍ଥାପନ କରିଥିବାର ମନ୍ତ୍ରୀ କହିଚ୍ଚନ୍ତି ଏଥିସହିତ ଉପକ୍ଳ ଅଞ୍ଚଳ ଅର୍ଥନୈତିକ ଜୋନ୍ ମାନ ସୃଷ୍ଟି କରାଯାଇଛି

ଜୟଶଙ୍କର ଭିଜିଟ୍ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏକ ଦିନିକିଆ ବାଂଲାଦେଶ ଗସ୍ତରେ ଆକି ଢାକାରେ ପହଞ୍ଚୁବେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ୍ଲ ମୋମେନ୍ଙ୍କ ଆମନ୍ତ୍ରଣ କ୍ରମେ ଶ୍ରୀ ଜୟଶଙ୍କର ଏହି ଗସ୍ତ କରୁଛନ୍ତି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମଧ୍ୟ ସାକ୍ଷାତ କରିବେ

ଶ୍ରୀ ଜୟଶଙ୍କର ଏହିଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତିକୁ ନେଇ ସମୀକ୍ଷା କରିବେ

ପ୍ରଧାନମନ୍ତ୍ରୀଙ୍କ ବାଂଲାଦେଶ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ସେଖ୍ ହସିନା ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଢାକା ଓ ନ୍ୟୁ ଜଲପାଇଗୁଡି ମଧ୍ୟରେ ଏକ ସିଧାସଳଖ ଯାତ୍ରୀବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବାର କାର୍ଯ୍ୟକ୍ମ ରହିଛି

ଆଫଗାନିସ୍ଥାନ ଆରମେନିଆ ଇରାନ୍ କାଜ୍କାସ୍ଥାନ ରୂଷ ଏବଂ ଉଜ୍ବେଗିସ୍ଥାନ ଆଦି ରାଷ୍ଟର ମନ୍ତ୍ରୀମାନେ ଏଥିରେ ଭାଗ ନେବେ

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ କୟଶଙ୍କର ମନ୍ତ୍ରିସ୍ତରୀୟ ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେବେ ସେହିପରି ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ମନସ୍ରଖ ମାଣ୍ଡଭିୟ ଅଭିଭାଷଣ ପ୍ରଦାନ କରିବେ ମନ୍ତ୍ରିସ୍ତରୀୟ ଉଦ୍ଘାଟନୀ ଅଧିବେଶନ ପରେ ବନ୍ଦର ଭିଭିଭୂମି ବିକାଶ ଉପରେ ଦୁଇଟି ଓ୍ୱେବିନାର ଅନୁଷ୍ଠିତ ହେବ

ତଟବର୍ତ୍ତୀ ଅଞ୍ଚଳଗ୍ରଡିକରେ ଅର୍ଥନୈତିକ ଓ ସାମାଜିକ ବିକାଶ ହାସଲ ନିମନ୍ତେ ମହାସାଗରୀୟ ସମ୍ଘଳର ଦୀର୍ଘସ୍ଥାୟୀ ବ୍ୟବହାର ଦିଗରେ ପରସ୍କରକୁ ସମର୍ଥନ କରିବା ନିମନ୍ତେ ଦୁଇ ଦେଶ ନିଷ୍ପଭି ନେଇଛନ୍ତି ଏଥିପାଇଁ ଭାରତ ନିମନ୍ତେ ଜାତୀୟ ତଟିୟ ଗବେଷଣା କେନ୍ଦ୍ର ଜରିଆରେ ଭୂବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା ମେରାଇନ ସ୍କାଶିଆଲ ପ୍ଲାନିଂ ନାମରେ ଏକ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି

ଲାକ୍ଷାଦ୍ୱୀପ ଓ ପୁଡୁଚେରୀକୁ ଏହି ପ୍ରକଳ୍ପର ଆଗୁଆ ସ୍ଥାନଭାବେ ଚିହ୍ନଟ କରାଯାଇଛି

ସରକାର କହିଛନ୍ତି କୋଭିଡ୍ ପ୍ରତିଷେଧକ ନେବା ପାଇଁ ହସ୍କିଟାଲ୍ଗୁଡ଼ିକରେ ଲାଗୁ କରାଯାଇଥିବା ସମୟ ସମ୍ପନ୍ଧୀୟ କଟକଣାଗୁଡ଼ିକୁ ପ୍ରତ୍ୟାହାର କରିନିଆଯାଇଛି

ଏ ବିଷୟକୁ ନିଶ୍ଚିତ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କରିଛନ୍ତି ହସ୍କିଟାଲ୍ ଗୁଡ଼ିକ ପାଇଁ ପ୍ରତିଷେଧକ ଦେବା ସଂକ୍ରାନ୍ତରେ କୌଣସି କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇ ନାହିଁ ଓ ସେ ଦୃଷ୍ଟିରୁ ସେମାନେ ନିଜର କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିପାରିବେ ସେ କହିଛନ୍ତି ଏହାଦ୍ୱାରା ଖୁବ୍ କମ୍ ସମୟ ମଧ୍ୟରେ ଅଧିକରୁ ଅଧିକ ସଂଖ୍ୟକ ଲୋକଙ୍କୁ ଟିକା ଦିଆଯାଇ ପାରିବ

ସମୟରେ ଅଦଳବଦଳ କରାଯାଇ ଟିକାକରଣ କେନ୍ଦ୍ରରେ ଭିଡ଼ କମ୍ କରାଯାଇ ପାରିବ ଆୟୁଷ୍ମାନ୍ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାରେ ପଞ୍ଜିକୃତ ସମସ୍ତ ବେସରକାରୀ ହସ୍କିଟାଲ୍କୁ କୋବିଡ୍ ପ୍ରତିଷେଧକ ଦେବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି

ବାଂଗ୍ଲାଦେଶରୁ ଆରମ୍ଭ କରି ବ୍ରାଜିଲ ପର୍ଯ୍ୟନ୍ତ ବିଶ୍ୱର ଅନେକ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ର ସେରମ୍ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଆଷ୍ଟ୍ରାଜେନିକା ପ୍ରତିଷେଧ ଉପରେ ନିର୍ଭରଶୀଳ

ଧର୍ମେନ୍ଦ୍ର ପ୍ରଧାନ ଜରୁରୀକାଳିନୀ ପରିସ୍ଥିତି ଭୁଲ ଥିଲା ବୋଲି ସ୍ୱୀକାର କରିବା ରାହୁଲଗାନ୍ଧୀଙ୍କର ଦେଶକୁ ଭ୍ରମିତ କରିବାର ଆଉ ଏକ ନାଟକ ବୋଲି କେନ୍ଦ୍ର ପଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ତାଙ୍କର ଏହି ପଶ୍ଚାତାପ ମାନବାଧିକାରକୁ କ୍ଷର୍ଣ୍ଣ କରିବା ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବା ତଥା ସାମ୍ଘିଧାନିକ ସଂସ୍ଥାଗୁଡିକୁ ବନ୍ଧକ ରଖିବା ଭଳି କଳଙ୍କିତ ଅଧ୍ୟାୟର ସ୍କୁତିକୁ କେବେ ଲିଭାଇ ପାରିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ମୋଦୀ ସରକାରଙ୍କ ବିରୁଦ୍ଧରେ ଅପପ୍ରଚାର କଲେ କଂଗ୍ରେସର ପାପ ଲୋକଙ୍କ ମନରୁ ଦୂରେଇବ ନାହିଁ ଦେଶର ଜନସାଧାରଣ ଖୁବ୍ ବୁଦ୍ଧିମାନ ଏବଂ ରାହୁଲ ଗାନ୍ଧୀଙ୍କ ଏହି ନୂଆ ନାଟକକୁ ସେମାନେ କେବେ ବି ଗ୍ରହଣ କରିବେ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି କ୍ରିକେଟ ଅହନ୍ମଦାବାଦ୍ର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆକ୍ଟି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତ୍ର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଖେଳାଯିବ

ବିଶ୍ୱ ଟେଷ୍ଟ ଚାମ୍ପିୟପସିପ୍ର ଫାଇନାଲରେ ସ୍ଥାନ ସ୍କୁନିଶ୍ଚିତ କରିବାକୁ ଆଶାବାଦୀ ଥିବା ଭାରତୀୟ ଦଳ ତ୍ତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡକୁ ପରାସ୍ତ କରିଥିଲା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ ଦୁଇଦିନରେ ଶେଷ ହୋଇ ଇତିହାସର ଅନ୍ୟତମ ସବୁଠାରୁ କମ୍ ଅବଧିର ମ୍ୟାଚ ଭାବେ ପରିଗଣିତ ହୋଇଛି